ରାଜ୍ୟ ସରକାରଙ୍କୁ କଲେ କଡ଼ା ସମାଲୋଚନା

ବିରୋଧୀ ଦଳମାନେ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଓ ଅନ୍ତରୀକ୍ଷରେ ହୋଇଥିବା ସଫଳତାକୁ ସମାଲୋଚନା କରି ଦେଶର ବି ସୈନିକମାନଙ୍କୁ ଅପମାନିତ କରୁଛନ୍ତି

ସେହିଭଳି ରେଙ୍ଙାଲିରୁ ରିନା ତରାଇ ଯଶୀପୁରରୁ ଗୋଲକବିହାରୀ ନାଏକ ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି ସାରସକଣାରୁ ଅମର ସିଂହ ଟୁଡୁ ଉଦଳାର୍ ଶ୍ରୀନାଥ ସୋରେନ୍ ବାଲେଶ୍ୱରର୍ର ଜୀବନପ୍ରଦୀପ ଦାସ ଜଳେଶ୍ୱରର୍ ଅଶ୍ୱିନୀ ପାତ୍ର ସୋରର୍ ପଶ୍ରରାମ ଧଡ଼ା ବଡ଼ସାହିର୍ ବୃନ୍ଦାବନ ଦାସଙ୍କୁ ଏବଂ ଭଦ୍ରକରୁ ସଂଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଥିବା ଗଣମାଧ୍ଧମରେ ରିପୋର୍ଟ ପ୍ରକାଶ ପାଇଛି

ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ସଂଜୟ କୁମାର ସାହୁ ତାଙ୍କ ପ୍ରାର୍ଥୀପତ୍ର ମଧ୍ଧ ଦାଖଲ କରିଛନ୍ତି

ଦାଖଲ କରିଛନ୍ତି

ଏଥିପାଇଁ ଜିଲ୍ଲୁ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ବ୍ୟବସ୍ରୁ କରାଯାଇଛି ବୋଲି ବିଭାଗୀୟ ସ୍ପୁତ୍ରରୁ ଜଣାପଡ଼ିଛି

ଚଳିତ ଆର୍ଥିକ ବର୍ଷର ଶେଷ କାର୍ଯ୍ୟଦିବସ ରବିବାର ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି

ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଛିତ ନଗର ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷଣ ନାଏକଙ୍କ ଶହୀଦ୍ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବହୁ ବିଶିଷ୍ ବ୍ୟକ୍ତି ଯୋଗଦେଇ ଭାରତ ଛାଡ଼ ଆଦୋଳନ ସମୟରେ ଶହୀଦ୍ ଲକ୍ଷଣ ନାଏକଙ୍କ ଅବଦାନ ସମ୍ମର୍କରେ ଆଲୋକପାତ କରିଥିଲେ

ଏହି ସମୟ ମଧ୍ଧରେ ଗଜପତି ଗଞାମ କୋରାପୁଟ ଓ ମୟରଭଞା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଉଛି ରାକ୍ୟରେ ଅନ୍ୟାନ୍ୟ ସ୍ଥାନରେ ପାଗ ଶୁଖ୍ଲା ରହିବା ସହ ଗ୍ରୀଷ୍କପ୍ରବାହ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି